ବଜେଟ୍ ସେସନ ପାର୍ଲାମେଣ୍ଟର ଉଭୟ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ସହ ବଜେଟ୍ ଅଧିବେଶନର ପରିସମାପ୍ତି ଘଟିଛି

କୋବିଡ୍ ନାଇଷ୍ଟିନ୍ ଭଳି ସମୟରେ ସଭା କାର୍ଯ୍ୟ ସୂଚାରୁରୂପେ ଚାଲିବାକୁ ଦେଇଥିବାରୁ ସେ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେଶରେ କୋବିଡ୍ ସଂକ୍ରମଣ ବଢ଼ୁଥିବାରୁ ଏହା ଉପରେ ସେ ଉଦ୍ବେଗ ପ୍ରକାଶ କରିଛନ୍ତି

ବାଚସ୍କତି ଓମ୍ ବିର୍ଲା କୋବିଡ୍ରେ ସଂକ୍ରମିତ ହୋଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସଦସ୍ୟମାନଙ୍କର ଦାବିକୁ ଭିତ୍ତି କରି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନର କାର୍ଯ୍ୟକାଳକୁ କାଟ୍ଛାଣ୍ଟ କରାଯାଇଛି ଆସେମ୍କି ଇଲେକସନସ୍ ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ଅନ୍ୟ ପକ୍ଷରେ ଉଭୟ ରାଜ୍ୟର ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି ସେହି ଦୁଇ ରାଜ୍ୟର ତୂତୀୟ ପର୍ଯ୍ୟାୟ ନିର୍ବାଚନ ସହିତ କେରଳ ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ

ସେହି ଆସନଟି ହେଉଛି ପୁରୁଲିଆ କିଲ୍ଲାର ବାଘମୁଣ୍ଡି ନିର୍ବାଚନ ମଣ୍ଡଳୀ

ଆଉ ଗୋଟିଏ ଆସନରେ କଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି କଂଗ୍ରେସ ବାମପନ୍ତୀ ଦଳ ଓ ସେମାନଙ୍କର ଅଂଶିଦାର ଭାରତୀୟ ଧର୍ମନିରପେକ୍ଷ ସାମୁଖ୍ୟ' ସଂଯୁକ୍ତ ମୋର୍ଚ୍ଚା ଗଠନ କରି ନିର୍ବାଚନ ଲଢୁଛନ୍ତି ଆସାମ ଓ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଏପ୍ରିଲ୍ ପହିଲାରେ ହେବ

ଏହା ବ୍ୟତୀତ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ଓ କେରଳର ମାଲାପୁରମ୍ ଲୋକସଭା ଆସନ ଉପନିର୍ବାଚନ ପାଇଁ ଏକ ସଙ୍ଗରେ ଭୋଟ୍ ନିଆଯିବ

ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ କରାଯାଇଛି ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି

ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ ବାଙ୍ଗଲାଦେଶକୁ ଦୁଇଦିନ ଗସ୍ତରେ ଯାଉଛନ୍ତି ଏହି ସମୟରେ ସେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର୍ ରେହେମାନ୍ଙ୍କ ଜନ୍ମ ଶତବାର୍ଷିକୀ ଉହବ ଓ ବାଙ୍ଗଲାଦେଶ ସ୍ୱାଧୀନତା ପ୍ରାପ୍ତିର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ

ଆମ ଢାକା ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କର ବାଙ୍ଗଲାଦେଶ ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବ କୋବିଡ୍ ସଂକ୍ରମଣ ପରଠାରୁ ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ବିଦେଶ ଗସ୍ତ ହୋଇଥିବାରୁ ଭାରତ ବାଙ୍ଗଲାଦେଶକୁ ଏହାର ପଡ଼ୋଶୀ ଦେଶ ପ୍ରଥମେ ନୀତିରେ କେତେ ଗୁରୁତ୍ୱ ଦେଉଛି ତାହାର ସ୍ୱଷ୍ଟ ପ୍ରମାଣ ମିଳୁଛି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ସମୟରେ ସେ ଢାକା ସ୍ଥିତ ନ୍ୟାସନାଲ୍ ପ୍ୟାରେଡ୍ ପଡ଼ିଆରେ ଆସନ୍ତାକାଲି ଉଦ୍ବୋଧନ ଦେବେ ଏହାପରେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ସେ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତାରେ ଯୋଗଦେବେ ଶ୍ରୀ ମୋଦୀ ବାଙ୍ଗଲାଦେଶ ରାଷ୍ଟ୍ରପତି ଅବଦୁଲ୍ ହମିଦ୍ଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସୂଚୀ ରହିଛି ପ୍ରଧାନମନ୍ତ୍ରୀଙ୍କ ବାଙ୍ଗଲାଦେଶ ଗସ୍ତ ସମୟରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ମରେ ଉଦ୍ବୋଧନ ଦେବେ